ପ୍ରସାର ଭାରତୀ ଓ କୋର୍ଡ଼ାନ୍ ଟିଭି ମଧ୍ୟରେ ଚୁକ୍ତି ଅନୁସାରେ କାର୍ଯ୍ୟକ୍ରମଗୁଡ଼ିକର ମିଳିତ ନିର୍ମାଣ କର୍ମଚାରୀମାନଙ୍କୁ ମିଳିତ ତାଲିମ ଓ ଅଧିକ ସମନ୍ୱୟ ପ୍ରଭୃତି ଅନ୍ତର୍ଭୁକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜୋର୍ଡ଼ାନ୍ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନ୍ଙ୍କ ମଧ୍ୟରେ ନୂଆଦିଲ୍ଲୀରେ କଥାବାର୍ତ୍ତା ପରେ ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଛି ଦୁଇ ନେତା ମୋଟାମୋଟି ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜୋର୍ଡ଼ାନ୍ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନ୍ଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ସନ୍ତାସବାଦ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଛି ଶ୍ରୀ ତିରୁମ୍ଭର୍ତ୍ତି କହିଛନ୍ତି ଉଭୟ ନେତା ପାଲେଷ୍ଟାଇନ୍ ପ୍ରତି ସେମାନଙ୍କର ସମର୍ଥନ ଓ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି କଥାବାର୍ତ୍ତାରେ ଅର୍ଥନୈତିକ ସମ୍ପର୍କ ମଧ୍ୟ ସ୍ଥାନ ପାଇଥିଲା ପିଏମ୍ ଇସ୍ଲାମିକ୍ ହେରିଟେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ହିଂସା ଓ ସନ୍ତାସବାଦ ଭଳି ଚ୍ୟାଲେଞ୍ଜଗୁଡ଼ିକର ଐତିହ୍ୟ ଓ ମୂଲ୍ୟବୋଧର ଶକ୍ତି ଏବଂ ଧର୍ମବାଣୀ ଓ ଧର୍ମନୀତି ମାଧ୍ୟମରେ ମୁକାବିଲା କରାଯାଇ ପାରିବ ଇସଲାମିୟ ଐତିହ ବୁଝାମଣା ଓ ସହନଶୀଳତାର ବିକାଶ ଶୀର୍ଷକ ଆଲୋଚନାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କୌଣସି ଧର୍ମ ଅସହିଷ୍ଟୁ ଓ ହିଂସ୍ର ହେବାକୁ ଶିକ୍ଷା ଦିଏ ନାହିଁ ଓ ଯେଉଁମାନେ ନୀରିହ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି ସେମାନେ କୌଣସି ଧର୍ମର ନୁହଁନ୍ତି ସେ କହିଛନ୍ତି ଧର୍ମର ମୂଳପିଣ୍ଡ କେବେବି ଅମାନବୀୟ ହୋଇନପାରେ କାରଣ ପ୍ରତ୍ୟକ ପରମ୍ପରା ଓ ଗୋଷ୍ଠି ମାନବିକ ମୂଲ୍ୟବୋଧର ବିକାଶ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସମୟ ପାଇଁ ସବୁଠୁ କରୁରୀ ବିଷୟ ହେଲା ଯୁବପୀଢ଼ି ଇସଲାମର ମାନବୀୟ ଦିଗ ସହ କଡ଼ିତ ହେବା ସହ ଆଧୁନିକ ବିଜ୍ଞାନର ବ୍ୟବହାର କରିବା ଉଚିତ୍ ଶ୍ରୀ ମୋଦି କହିଛନ୍ତି ଭାରତ ମାଟିରେ ସବୁ ଧର୍ମର ବିକାଶ ଘଟିଛି ଓ ବିବିଧତା ଏବଂ ବହୁବାଦୀ ଚିନ୍ତାଧାରା ପାଇଁ ଭାରତ ବିଶ୍ୱରେ ପରିଚିତ ସେ କହିଛନ୍ତି ଭାରତୀୟ ଗଶତନ୍ତ୍ର ଭାରତର ଯୁଗ ବ୍ୟାପି ବହୁବାଦୀ ନୀତିର ଏକ ପ୍ରତିଫଳନ ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଭାରତ ବିଶ୍ୱରେ ଶାନ୍ତି ଓ ବିଶ୍ୱାସ ବାର୍ତ୍ତା ପ୍ରଚାର କରୁଛି ଶ୍ରୀ ମୋଦି କହିଛନ୍ତି ମୁସଲମାନ ଯୁବକମାନଙ୍କୁ କ୍ଷମତାପନ୍ନ କରିବାରେ ଭାରତ ଅହରହ କାର୍ଯ୍ୟ କରୁଛି ସେ କହିଛନ୍ତି ମୁସଲମାନ ଯୁବକମାନେ ଗୋଟିଏ ହାତରେ କୋରାନ୍ ଓ ଅନ୍ୟ ହାତରେ କମ୍ପ୍ୟୁଟର ଧରନ୍ତୁ ସରକାର ଏହା ଚାହେଁ

ସେ କହିଛନ୍ତି ଯୁବକମାନଙ୍କର ଭବିଷ୍ୟତକୁ ସମୃଦ୍ଧ ତଥା ନିରାପଦ କରିବାର ଆବଶ୍ୟକତା ରହିଛି ଘୂଣା ଓ ହିଂସା ବିପକ୍ଷରେ ସଂଗ୍ରାମ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ଭାରତରେ ଉଗ୍ରବାଦ ଉପରେ ଧାର୍ମିକ ବହୁବାଦୀ ନୀତିର ବିଜୟକୁ ସେ ପ୍ରଶଂସା କରିଛନ୍ତି

କେଟ୍ଲୀ ସିଭିଲ୍ ଆକାଉଣ୍ଟ୍ସ୍ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଭାରତୀୟ ପ୍ରଶାସନିକ ଲେଖା ସେବାର କର୍ମକର୍ତ୍ତା ଓ କର୍ମଚାରୀମାନେ ସର୍ବୋଚ୍ଚ ନୈତିକତା ଓ ଦକ୍ଷତା ପ୍ରଦର୍ଶନ କରିବା ଉଚିତ କାରଣ ଏହି ସେବା ସହ ସର୍ବୋଚ୍ଚ ନୈତିକତା ଜଡ଼ିତ

କାରଣ ସରକାର ସାର୍ବଚନିକ ବିଉ ସ୍ଥିତିକୁ ଦେଶ ସମ୍ମୁଖରେ ରଖୁଛନ୍ତି ଶ୍ରୀ କେଟ୍ଲୀ କହିଛନ୍ତି କାର୍ଯ୍ୟରେ ପବିତ୍ରତା ଅପରିହାର୍ଯ୍ୟ ଓ ଏ କ୍ଷେତ୍ରରେ ଦକ୍ଷତା ଅତ୍ୟନ୍ତ ଜର୍ରରୀ ଯାହା ସରକାରଙ୍କ ସଚ୍ଚୋଟତା ବୃଦ୍ଧି କରିବ ସେ କହିଛନ୍ତି ଲେଖା ବ୍ୟବସ୍ଥା ଉପରେ କେବେ ପ୍ରଶ୍ରବାଚୀ ଉତ୍ଥାପନ ହେବା ଉଚିତ ନୁହେଁ ଓ ଏତେ ବର୍ଷ ଧରି ଏହା ଏହାର ପବିତ୍ରତା ଓ ବିଶ୍ୱସନୀୟତା ବଳବତ୍ତର ଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି ସେ ପ୍ରଣି କହିଛନ୍ତି ବୈଷୟିକ ଜ୍ଞାନର ଫଳପ୍ରଦ ବ୍ୟବହାର ଲେଖା ବ୍ୟବସ୍ଥାରେ ସହାୟକ ହେଉଛି ଓ କାର୍ଯ୍ୟକୁ ସହଜ କରିଦେଇଛି ଶ୍ରୀ ଜେଟ୍ଲୀ କହିଛନ୍ତି ପ୍ରଶାସନିକ ଲେଖା ସେବାର କର୍ମଚାରୀମାନେ ସର୍ବୋଚ୍ଚ ନିର୍ଭୁଲତା ଓ ଦକ୍ଷତା ପ୍ରଦର୍ଶନ କରି ଆସୁଛନ୍ତି ଏହି ଅବସରରେ ଅର୍ଥମନ୍ତ୍ରୀ କିଡିଏଫ୍ ମଡ଼ୁଲ୍ର ଅନ୍ଲାଇନ୍ ଉଦ୍ଘାଟନ କରିଛନ୍ତି

ସରକାରୀ ସୂତ୍ରରେ କୁହାଯାଇଛି ମୁଖ୍ୟମନ୍ତ୍ରୀଙ୍କ ଜାମାତା ଗୁରୁପାଲ୍ ସିଂ ଓ ସିୟାଓଲି ସୁଗାର୍ସ୍ର ପୂର୍ବତନ ସିଇଓ ଜିଏସ୍ସି ରାଓଙ୍କୁ ଗତକାଲି ଦିଲ୍ଲୀରେ କେରା କରାଯାଇଛି

ପ୍ରିଭେନ୍ଶନ୍ ଅଫ୍ ମନି ଲଣ୍ଡରିଂ ଆଇନ୍ ଅନୁଯାୟୀ ଏଗୁଡ଼ିକୁ ଜବତ କରିବା ଲାଗି ଇଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା

ଚୋକ୍ସି ଏବଂ ହୀରା ବ୍ୟବସାୟୀ ନିରବ ମୋଦି ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଇଡି ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥା ଅନୁସନ୍ଧାନ କାରି ରଖିଛନ୍ତି ସିବିଆଇ ଏବଂ ଇଡି ଏହି ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଇଟି ପୂଥକ୍ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଚଳାଇଛନ୍ତି ୟୁଏସ୍ ଇଣ୍ଡିଆ ଆମେରିକା କହିଛି ଭାରତ ଏହାର ଏକ ବିଶ୍ୱସନୀୟ ତଥା ମୂଲ୍ୟବାନ୍ ଭାଗିଦାର ରାଷ୍ଟ୍ର ଓ ସନ୍ତାସବାଦ ଦମନରେ ସବୁଠୁ ୍ଘନିଷ୍ଠ ସହଯୋଗୀ ଆମେରିକାର ସନ୍ତାସବାଦ ନିବାରଣ ଆବାହକ ନାଥାନ୍ ସେଲ୍ସ୍ ୱାଶିଂଟନ୍ରେ ଇସ୍ଲାମିକ୍ ଷ୍ଟେଟ୍ ସନ୍ତାସବାଦୀ ଗୋଷ୍ଠୀକୁ ପ୍ରତିହତ କରିବାପାଇଁ ଆଇନ ଶୃଙ୍ଗଳା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତୀୟ ଏକ ସମ୍ମଳନୀରେ ଏହା କହିଛନ୍ତି ସନ୍ତାସବାଦ ଦମନରେ ଭାରତକୁ ଆମେରିକାର ଏକ ବିଶ୍ୱସ୍ତ ତଥା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର ଭାବେ ବର୍ଷ୍ଣନା କରି ସେଲ୍ସ୍ କହିଛନ୍ତି ସନ୍ତାସବାଦ ଦମନ ସହଯୋଗରେ ଭାରତ ଓ ଆମେରିକାପାଇଁ ଭବିଷ୍ୟତ ଉଜ୍ଜଳ ରହିଛି ସେ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରର୍ବର୍ ଏ କ୍ଷେତ୍ରରେ ବହୁ ଫଳପ୍ରଦ ବୈଠକ କରିସାରିଛନ୍ତି ଓ ଭବିଷ୍ୟତରେ ଏକ ଶକ୍ତିଶାଳୀ ଭାଗିଦାରୀ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେଇଛନ୍ତି ସେଲ୍ସ୍ କହିଚ୍ଚନ୍ତି ବିଶ୍ୱରେ ଦକ୍ଷିଣ ଏସୀୟ ଅଞ୍ଚଳ ଏଭଳି ଏକ ଇଲାକାରେ ପରିଣତ ହୋଇଛି ଯେଉଁଠି ଆଇଏସ୍ଆଇଏସ୍ ଏହାର ଉପସ୍ଥିତି ବୃଦ୍ଧି କରିଚାଲିଛି ଏହାକୁ ପ୍ରତିହତ କରିବାଲାଗି ଆମେରିକା ସେହି ଅଞ୍ଚଳରେ ଏହାର ଭାଗିଦାରୀ ରାଷ୍ଟ୍ରମାନଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରୁଛି

ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ ଏବଂ ପୋନ୍ ରାଧାକ୍ରିଷନ୍ ପ୍ରମୁଖ ଜୟେନ୍ଦ୍ର ସରସ୍ୱତୀଙ୍କୁ ଶେଷ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି

ଅମରନାଥ ଯାତ୍ରା ଆଜିଠାରୁ ବାର୍ଷିକ ଅମରନାଥ ଯାତ୍ରାପାଇଁ ପଞ୍ଜୀକରଣ ପ୍ରକ୍ରିୟା ବିଜ୍ଞପିତ ବ୍ୟାଙ୍କ୍ ଶାଖାମାନଙ୍କରେ ଆରମ୍ଭ ୋହାଇଛି

ଆୟୋଜକ ମାଲେସିଆ ଏବଂ ଭାରତ ବ୍ୟତୀତ ବିଶ୍ୱର ଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ ଆର୍ଜେଣ୍ଟିନା ଇଂଲକ୍ଷ ଏବଂ ଆୟାର୍ଲାଣ୍ଡ ଏହି ଟୁର୍ଷ୍ଣାମେଣ୍ଟ ଖେଳିବେ